ପାଶିପାଗ କେନ୍ଦର ସ୍ଚନା ଅନୁଯାୟୀ ଉତ୍ତର ପଣ୍କିମ ବଙ୍ଗୋପସାଗର ଉପରେ ରହିଥିବା ଅବପାତ ବର୍ତ୍ତମାନ ପଣ୍ଣିମବଙ୍ଗ ଉପକକ ଅତିକ୍ରମ କରିଛି

ଏହାର ପ୍ରଭାବ ଆମ ରାକ୍ୟ ଉପରେ ଆଉ ରହିବ ନାହି